ସେ କହିଛନ୍ତି ସଂକ୍ରମଣଠାରୁ ନିଜକୁ ଦରେଇ ରଖିବା ହେଉଛି ସବୁଠାରୁ ବଡ଼ ସୁରକ୍ଷା କରୋନାକୁ ଭୟ ନକରି ନିଜେ ସତର୍କ ରୁହନ୍ତୁ ସଚେତନ ରୁହନ୍ତୁ ଏବଂ ପ୍ରସ୍ତୁତ ରୁହନ୍ତୁ

ସେହିଭଳି ପ୍ରତି ଗ୍ରାମରେ ଆଶାକର୍ମୀମାନଙ୍କ ପାଖରେ ଅତ୍ୟାବଶ୍ୟକ ଔଷଧ ଯଥା ପରାସିଟାମଲ୍ ଏବଂ ଓଆରଏସ୍ ଉପଲହ୍ଡ ହେବ ପ୍ରତ୍ୟେକ ଗ୍ରାମପଞାୟତରେ ବିକୁଳି ପାଶି ଶୌଚାଳୟ ଆଦିର ସୁବିଧା ଥିବା ଏକ ନିର୍ଦିଷ୍ ଘରକୁ ପ୍ରସ୍ତୁତ ରଖାଯିବ ଆବଶ୍ୟକ ପଡ଼ିଲେ ଏହାକୁ ଅସ୍ତାୟୀ ଚିକିହା କେନ୍ଦ୍ର ଭାବେ ବ୍ୟବହାର କରାଯିବ

ଟଙ୍କା ଉଠାଇବାକୁ ଆସୁଥିବା ଗ୍ରାହକମାନଙ୍କୁ ତାହା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି

ମାଟ୍ରିକ୍ ସହ ମଧ୍ଧମା ଓ ରାକ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତାର ମଲ୍ୟାୟନ ମଧ ଆରୟ ହୋଇଛି

ଏଥିପାଇଁ ବାରମ୍ୟାର ହାତ ଧୋଇବା ସହ ସାନିଟାଇଜର ବ୍ୟବହାର କରିବା ପାଇଁ ଡାକ୍ତର ପରାମର୍ଶ ଦେଉଛନ୍ତି ଏଭଳି ସ୍ଥିତିରେ ନବରଙ୍ଙପୁର ଜିଲ୍ଲାର ସୁଷମା ଜୈନ ପ୍ରାକୃତିକ ଉପାୟରେ ସାନିଟାଇଜର ପ୍ରସ୍ତୁତ କରି ମାଗଶାରେ ଲୋକଙ୍ଙୁ ବଙ୍ଙନ କରୁଛନ୍ତି

ମାଓବାଦୀ ସାମ୍ଘା ଖରା ପାର୍ଟି ମେମ୍ସର ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ଘର ସ୍ୱାଭିମାନ ଅଂଚଳର ପାପରମେଟଲା ଥାନା ଅନ୍ତର୍ଗତ ଲ୍ରଛାପାଣି ଗ୍ରାମରେ ବୋଲି କଶାପଡ଼ିଛି